ସେ କହିଛନ୍ତି ଏଥିରେ ଉଭୟଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହାତ୍ମାଗାନ୍ଧିଙ୍କ ଅହିଂସା ବାର୍ତ୍ତାକୁ ଉଲ୍ଲେଖ କରି ସେ କହିଛନ୍ତି ଜନସାଧାରଣ ବିଶେଷକରି ଯୁବପିଢ଼ି ମାନବ ଜାତିପାଇଁ ଅହିଂସାର ଅବଦାନକୁ ଭୁଲିବା ଉଚିତ ନୁହେଁ

ସତ୍ୟ ଓ ଅହିଂସା ଭଳି ମହାତ୍ମାଗାନ୍ଧିଙ୍କ ବାର୍ତ୍ତା ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଓ ଏହାର ଜନସାଧାରଣ ଆଗକୁ ଅଗ୍ରସର ହେଉଥିବାରୁ ଆମପାଇଁ ଏକ ସ୍ୱରକ୍ଷିତ ତଥା ସମୃଦ୍ଧ ଭବିଷ୍ୟତ ଗଠନ ଲାଗି ଆମେ ପ୍ରତିଶ୍ରତିବଦ୍ଧ ରହିବା ଉଚିତ ତା'ଛଡ଼ା ସମଗ୍ର ମାନବଜାତିର ମଙ୍ଗଳ ପ୍ରତି ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ହେବ ରାଷ୍ଟ୍ରପତି କହିଛନ୍ତି ଦେଶର ବିକାଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅତ୍ୟନ୍ତ ଅପରିହାର୍ଯ୍ୟ ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସରକାର ଦୃଢ଼ ପଦକ୍ଷେପମାନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ପୁଣି କହିଛନ୍ତି ସମସ୍ତଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ମଧ୍ୟରେ ସାମିଲ୍ କରିବା ଉତ୍ତମ ଶାସନ ବ୍ୟବସ୍ଥାର ମୌଳିକ ଭିଭି଼ମି

ସେ କହିଛନ୍ତି ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏଥିପାଇଁ 'ପ୍ରଧାନମନ୍ତ୍ରୀ କନ ଆରୋଗ୍ୟ ଯୋଜନା' ଓ 'ଆୟୁଷ୍କାନ ଭାରତ' ଭଳି ଯୋଜନାଗୁଡ଼ିକୁ ସରକାର କାର୍ଯ୍ୟକାରୀ କରିଛନ୍ତି ଏହା ମାଧ୍ୟମରେ ସରକାର ଦେଶର ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଛନ୍ତି ଶିକ୍ଷା ସଂକ୍ରାନ୍ତରେ ରାଷ୍ଟ୍ରପତି କହିଛନ୍ତି ଦେଶର ପ୍ରତ୍ୟେକ ଯୁବା ଓ ପିଲା କିଭଳି ଶିକ୍ଷିତ ହୋଇପାରିବେ ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଅତି ଉଚ୍ଚରେ ରହିଛି ଓ ଏଥିପାଇଁ ନିରନ୍ତର ସଂସ୍କାରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ରହିଛି ଜଳ ସଂରକ୍ଷଣ ପ୍ରତି ଦିଆଯାଉଥିବା ପ୍ରାଧାନ୍ୟ ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଓ କଳ କ୍ରୀବନ ମିଶନ ଅତ୍ୟନ୍ତ ଲୋକପ୍ରିୟ ଶ୍ରୀ କୋବିନ୍ଦ କହିଛନ୍ତି ଜିଏସ୍ଟିର କାର୍ଯ୍ୟକାରିତା ଏକ୍ ଦେଶ ଏକ୍ ଟିକସ ଓ ଏକ୍ ବଜାର ବ୍ୟବସ୍ଥାର ବିଜନ୍କୁ ସାକାର କରିଛି ସେ କହିଛନ୍ତି ଜନ୍ମ କାଶ୍ମୀର ଓ ଲଦାଖ୍ର ଆରମ୍ଭ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ଭାରତ ମହାସାଗରର ଦ୍ୱୀପଗୁଡ଼ିକ ପର୍ଯ୍ୟନ୍ତ ଦେଶର ସମସ୍ତ ଅଞ୍ଚଳର ସାମ୍ଭିହିକ ବିକାଶ ଦିଗରେ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି ସେ କହିଛନ୍ତି ଭାରତ ଇସ୍ରୋର ସଫଳତାକୁ ନେଇ ଗର୍ବ ଅନୁଭବ କରେ ମିଶନ୍ ଗଗନଯାନ ଠିକ୍ ଦିଗରେ ଅଗ୍ରସର ହେଉଛି ଓ ଭାରତର ଜଣେ ବୈଜ୍ଞାନିକ ମହାକାଶକୁ ଯାତ୍ରା କରିବା କାର୍ଯ୍ୟକ୍ରମ ଉପରେ ଦେଶ ଆଶା ବାନ୍ଧି ବସିଛି ସଶସ୍ତ ବାହିନୀର ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଦେଶର ଏକତାକୁ ଅକ୍ଷୁଣ୍ଣ ରଖିବା ଦିଗରେ ସେମାନଙ୍କର ବଳିଦାନର କୌଣସି ତୁଳନା ନାହିଁ ଓ ସେମାନଙ୍କର ସାହିସିକତା ଓ ଶୃଙ୍ଖଳା ପାଇଁ ସେମାନେ ପ୍ରଶଂସାର ପାତ୍ର ଶ୍ରୀ କୋବିନ୍ଦ କହିଛନ୍ତି କ୍ରିଡ଼ା କ୍ଷେତ୍ରରେ ଭାରତର ପ୍ରଦର୍ଶନ ମଧ୍ୟ ଭଲ ରହିଛି ନ୍ତୁଆ ନ୍ତୁଆ କ୍ରିଡ଼ାବିତ୍ ଓ ଖେଳାଳିମାନେ ଦେଶପାଇଁ ଗୌରବ ଆଣିଦେଇଛନ୍ତି

ବିଶ୍ୱର ବିଭିନ୍ନ କୋଣରେ ବାସ କରୁଥିବା ପ୍ରବାସୀ ଭାରତୀୟମାନେ ଦେଶପାଇଁ ଗୌରବ ଆଶିଦେଇଛନ୍ତି ବୋଲି ସେ କହିଛନ୍ତି ସେମାନେ ବାସ କରୁଥିବା ଦେଶଗୁଡ଼ିକ ପାଇଁ ସମୃଦ୍ଧି ଆଣିବା ସହିତ ବିଶ୍ୱ ସମ୍ପ୍ରଦାୟ ମଧ୍ୟରେ ଭାରତର ଭାବମୂର୍ତ୍ତିକୁ ସେମାନେ ଉଚ୍ଚ ଶିଖରକୁ ନେଇଯାଇଛନ୍ତି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ସେହି ବ୍ୟକ୍ତିମାନେ ସେମାନଙ୍କର କାର୍ଯ୍ୟ କରି ବିଜ୍ଞାନ ଓ ନବୀକରଣ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ କ୍ଷମତାପନ୍ନ ମହିଳା ଓ ଶିଶୁ କଲ୍ୟାଣ ଶିକ୍ଷା ସ୍ୱାସ୍ଥ୍ୟ ପୁରାତନ କଳାକୃତିର ପୁନର୍ଷମ ଓ ଗରିବ ଲୋକମାନଙ୍କୁ ପୁଷ୍ଟି ଯୋଗାଣ ଭଳି କ୍ଷେତ୍ରରେ ଅନେକ ଅବଦାନ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ବର୍ତ୍ତମାନ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମେ ଉପନୀତ ହୋଇଛେ ଏହି ଦଶନ୍ଧି ଆମକୁ ଏକ ନବଭାରତ ଗଠନ ଆଡ଼କୁ ନେଇଯିବାପାଇଁ ରାସ୍ତା ଉନ୍କକ୍ତ କରିବ ଆମର ମୂଲ୍ୟବୋଧ ପ୍ରତି ଯୁବପିଢ଼ି ପ୍ରତିଶ୍ରତିବଦ୍ଧ ରହିବ ବୋଲି ସେ ଦୂଢ଼ ମତପୋଷଣ କରିଛନ୍ତି ସେ କହିଛନ୍ତି ଦେଶର ଯୁବପିଢ଼ି ଦେଶକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛି ସେମାନଙ୍କ ମାଧ୍ୟମରେ ଆମେ ଏକ ନବଭାରତର ସ୍ୱପ୍ନ ଦେଖିବା ଆରମ୍ଭ କରିଛେ ଦେଶର ଯୁବପିଢ଼ି ଗଣତନ୍ତ୍ର ମୂଳମନ୍ତ ନ୍ୟାୟ ସ୍ୱାଧୀନତା ସମାନତା ଓ ଭ୍ରାତୂଭାବକୁ ସର୍ବଦା ବଜାୟ ରଖିବ ବୋଲି ସେ ଦୃଢ଼ ମତପୋଷଣ କରିଛନ୍ତି

ରାଷ୍ଟ୍ରପତି ସିୟିଧାନର ପ୍ରଣେତା ବାବା ସାହେବ ଆୟେଦ୍କରଙ୍କର ଏକ ଉକ୍ତିକୁ ଉଲ୍ଲେଖ କରି ତାଙ୍କର ବକ୍ତବ୍ୟ ସମାପ୍ତ କରିଛନ୍ତି ସେ କହିଛନ୍ତି ବାବାସାହେବ ଆୟେଦକରଙ୍କର ବାର୍ତ୍ତା ଆମକୁ ଆଗକୁ ପଥ ପ୍ରଦର୍ଶନ କରିବ ଓ ଆମପାଇଁ ନୂଆ ନୂଆ ଗୌରବ ଆଣିଦେବ ପ୍ରେଜ୍ ଗ୍ୟାଲେଣ୍ଟ୍ରି ମେଡାଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବର୍ବର ସଶସ୍ତ ବାହିନୀ କର୍ମଚାରୀ ଓ ଅନ୍ୟମାନଙ୍କ ବୀରତ୍ୱ ପ୍ରରସ୍କାର ଓ ପ୍ରତିରକ୍ଷା ସମ୍ମାନ ପ୍ରଦାନକୁ ଅନୁମୋଦନ କରିଛନ୍ତି

ଜୀବନରକ୍ଷା ପଦକଗୁଡ଼ିକ କୌଣସି ବ୍ୟକ୍ତିଙ୍କର ଜୀବନରକ୍ଷା ଉଦ୍ଦେଶ୍ୟରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରଦାନ କରାଯାଇଥାଏ

ରାଜଧାନୀ ଦିଲ୍ଲୀର ରାଜପଥଠାରେ ଆସନ୍ତାକାଲି ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ ଚଳିତ ବର୍ଷର ସାଧାରଣତନ୍ତ ଦିବସ ଉତ୍ସବରେ ବ୍ରାଜିଲ୍ ରାଷ୍ଟ୍ରପତି ଜୟେର୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ଜନ୍ମୁ କାଶ୍ମୀର ପ୍ରଥମ ଥରପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଶ୍ରେଣୀରେ ପ୍ୟାରେଡ୍ରେ ଅଂଶଗ୍ରହଣ କରିବ ମନ୍ତ୍ରଣାଳୟଗୁଡ଼ିକର ପ୍ରଜ୍ଞାପନ ମେଢ଼ଗୁଡ଼ିକ ଷ୍ଟାର୍ଟ ଅପ୍ ଇଣ୍ଡିଆ ଜଳଜୀବନ ମିଶନ୍ ଓ ଆର୍ଥକ ବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧସ୍କାରକୀଠାରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହେବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ଗ୍ରହଣ କରିବା ପରେ ପ୍ୟାରେଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ମଧ୍ୟରେ ନୂଆକରି ସାମିଲ୍ ହୋଇଥିବା ଚିନ୍କୁକ୍ ଆପାଚି ହେଲିକପୁର ସୁଖୋଇ ବିମାନ ଓ ଅତ୍ୟାଧୁନିକ ହାଲ୍କା ହେଲିକପ୍ଟରଗୁଡ଼ିକ ଦ୍ୱାରା ଫ୍ଲୁଏ ପାଷ୍ଟ ରହିଛି

ବିଭିନ୍ନ ରାଜ୍ୟର ଲୋକନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ପ୍ରଦର୍ଶନ କରିବେ ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ପୂର୍ବରୁ ଏକ ଟ୍ୱିଟ୍ ସନ୍ଦେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଏକ ମହାନ୍ ଦିବସରେ ଅନୁଷ୍ଠିତ ହେବ ଲୋକମାନେ ଏଥିପାଇଁ ସେମାନଙ୍କର ମତାମତ କଣାଇବାପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି

ତା'ଛଡ଼ା 'ନମୋ ଆପ୍ ଓପନ୍ ଫୋରମ୍' କିୟା 'ମାଇଁ ଗଭ୍ ଫୋରମ'ରେ ସେମାନେ ନିଜର ମତାମତ ଦେଇପାରିବେ ପ୍ରେଜ୍ ଭୋଟସ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତର ନିର୍ବାଚନ ପ୍ରକ୍ରିୟାକୁ ସମଗ୍ର ବିଶ୍ୱରୁ ପ୍ରବଳ ଗୌରବ ଓ ସମ୍ମାନ ମିଳୁଛି ସେ କହିଛନ୍ତି ଗଣତାନ୍ତ୍ରିକ ଡାଞ୍ଚା ପ୍ରତ୍ୟେକଙ୍କୁ ଗଣତାନ୍ତିକ ପ୍ରକ୍ରିୟାରେ ଭାଗ ନେବା ବିଷୟକୁ ନିଣ୍ଢିତ କରୁଛି